ଗାଧି ଜୟନ୍ତୀରୁ ସମସ୍ତ ମହାନଗର ନିଗମରେ ଏହା ଲାଗୁ ହେବ

ପ୍ଲାଷ୍ଟିକ୍ ଆମ ପିଲାଙ୍କ ଭବିଷ୍ୟତ ଓ ସଭ୍ୟତା ପାଇଁ ବଡ଼ ବିପଦ

ମାମଲାର ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖାକୁ ଦାୟିତ୍ୱ ଦିଆଯାଇଛି

ଫଳରେ ସ୍ଚାନୀୟ ଲୋକେ ଓ ଅନ୍ୟ ଧୀରବମାନେ ଏମାନଙ୍କୁ ଉଦ୍ଧାର କରିବାରେ ସଫଲ ହୋଇଛନ୍ତି

ଛାତ୍ରୀମାନଙ୍କ ନିଜଘର ଟିକରପଡା ଗ୍ରାମପଞାୟତର ମେନୁଆପାଜୁ ଗ୍ରାମର ବୋଲି ଜଣାପଡ଼ିଛି